କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ବିଦେଶୀ କମ୍ପାନୀଦ୍ୱାରା ପ୍ରସ୍ତୁତ ଟିକାକୁ ଅନୁମୋଦନ ପାଇଁ ଆବେଦନ କରାଯିବା ପରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି ପୂର୍ବରୁ ଏହି ବ୍ୟବସ୍ଥାରେ ତ୍ୱରିତ ଭାବେ ନିଷ୍ପଭି ନେବାକୁ ସରକାର ନିଷ୍ପଭି ଗ୍ରହଣ କରିଥିଲେ

କୋଭିଡ୍ ଭାକ୍ସିନ୍ ଦେଶରେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନ ଦ୍ରତଗତିରେ ବୃଦ୍ଧି ପାଉଛି

ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବାପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଉଛି

କୋଭିଡ୍ ଷ୍ଟାଟସ୍ ଦେଶରେ କୋଭିଡ୍ ସଂକ୍ରମଣ ଦ୍ରତଗତିରେ ବୃଦ୍ଧି ପାଇବାରେ ଲାଗିଛି

ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର ଉତ୍ତର ପ୍ରଦେଶ ଦିଲ୍ଲୀ ଛତିଶଗଡ଼ କର୍ଷାଟକ ମଧ୍ୟପ୍ରଦେଶ କେରଳ ତାମିଲନାଡୁ ଗୁଜୁରାଟ୍ ଏବଂ ରାଜସ୍ଥାନ

ଗତକାଲି ରାଜ୍ୟ ମ୍ରଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ଘୋଷଣା କରି କହିଛନ୍ତି ସୁନ୍ଦରଗଡ଼ ସମ୍ଭଲପୁର ଝାରସୁଗୁଡ଼ା ବରଗଡ଼ ବଲାଙ୍ଗିର ନୂଆପଡ଼ା କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ଡାଉନ୍ କରାଯିବ ତେବେ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଏବଂ ମାଲବାହୀ ଗାଡ଼ି ଚଳାଚଳ କରିବାପାଇଁ କୌଣସି କଟକଣା ରହିବ ନାହିଁ ଅନ୍ୟପକ୍ଷରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବୋର୍ଡ଼ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି

କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିବା ପରେ ରାଜ୍ୟ ସରକାର ଏ ସମ୍ପର୍କରେ ନିଷ୍ପଭି ନେବେ ସେହିପରି ଆଜିଠାରୁ ଆରମ୍ଭ ହେବାକୁ ଥିବା ଡିପ୍ଲୋମା ପ୍ରଥମ ବର୍ଷ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘୁଞ୍ଚାଇ ଦିଆଯାଇଛି

ଦେଶରେ କୋଭିଡ୍ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି ଏକ ଟ୍ୱିଟ୍ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଯୁବ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍କଭି ଗ୍ରହଣ କରାଯାଇଛି ଆଗାମୀ ଦିନରେ ପରିସ୍ଥିତିକୁ ସମୀକ୍ଷା କରି ନୂଆ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ଅକ୍ନିଜେନ୍ ସପ୍ଲାଏ ଦେଶରେ ସାନି କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅମ୍ଳଜାନ ଯୋଗାଣ ସୁନିଣ୍ଟିତ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି

ମହାରାଷ୍ଟ୍ର ମଧ୍ୟପ୍ରଦେଶ ଗୁଜୁରାଟ୍ ଉତ୍ତର ପ୍ରଦେଶ ଦିଲ୍ଲୀ ଛତିଶଗଡ଼ କର୍ଷ୍ଣାଟକ କେରଳ ତାମିଲନାଡୁ ପଞ୍ଜାବ ହରିୟାଣା ଏବଂ ରାଜସ୍ଥାନରେ ଅଧିକ ଅମ୍ଳଜାନ ଯୋଗାଣ ଆବଶ୍ୟକତା ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଆବଶ୍ୟକତାଠାରୁ ଅଧିକ ଅମ୍ଳକାନ ଯୋଗାଣ କରୁରୀ ହୋଇପଡ଼ିଛି ଏହାକୁ ଦୃଷ୍ଟିରେ ରଖି ଦେଶରେ ଥିବା ମେଡିକାଲ୍ ଅକ୍ୱିଜେନ୍ ଯୋଗାଣକାରୀ ସଂସ୍ଥାଗୁଡ଼ିକୁ ଏଥିରେ ବୃଦ୍ଧି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି

ଏ ସମ୍ପର୍କରେ ସ୍ବଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଏହି ସମୟରେ ମଲ୍ ଜିମ୍ ଓ ସ୍କା ଗୁଡ଼ିକ ସମ୍ପର୍ଶ୍ଣ ବନ୍ଦ ରହିବ

ସେ କହିଛନ୍ତି ଦିଲ୍କୀରେ କରୋନା ସ୍ଥିତି ନିୟନ୍ତଶାଧୀନ ରହିଛି ତେବେ ଲୋକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ହସ୍କିଟାଲରେ କରୋନା ଚିକିତ୍ସା ପାଇଁ ଆଡ୍ମିସନ୍ ହେବା ସକାଶେ ଦାବି ନ କରିବାକୁ ସେ ଅନୁରୋଧ କରିଛନ୍ତି ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ବାୟୁସେନା ନିଜର ରଣକୌଶଳ ଓ ସାମର୍ଥ୍ୟ ବୃଦ୍ଧି ସକାଶେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଆହ୍ୱାନ କରିଛନ୍ତି ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ବିପଦର ସଫଳ ମୁକାବିଲା ଦିଗରେ ସମୟୋଚିତ ଓ ଉଚିତ୍ ପଦକ୍ଷେପ ନିଆଯାଇଥିବାରୁ ସେ ବାୟୁସେନାକୁ ପ୍ରଶଂସା କରିଛନ୍ତି ନୂଆଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡରମାନଙ୍କର ଦ୍ୱିବାର୍ଷିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ପରିବର୍ତ୍ତ ଆନ୍ତର୍ଜାତିକ ରାଜନୈତିକ ପୃଷଭୂମିରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗର ଗୁରୁତ୍ୱ ରହିଛି